ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ବଡଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଦୋକାନଗୁଡ଼ିକୁ ବନ୍ଦ ରଖା ଯାଇଥିଲା

ଏଥରେ ବିଜେପି ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରି ହୋ ହଲ୍ଲା କରିଥିଲେ

ଏଥଲାଗି ନମୋ ଆପ୍ କିମ୍ୟା ମାଇଁ ଗଭ୍ ଓପନ ଫୋରମ୍ରେ ଜନସାଧାରଣ ନିଜ ନିଜର ମତାମତ ଉପସ୍ରାପନ କରିପାରିବେ